ଦେଶରେ ସର୍ବ ପ୍ରଥମେ ଓଡିଶା ବିପର୍ଯ୍ୟୟ ପ୍ରଶମନ ବାହିନୀ ଗଠନ କରିଥିଲା

ମୁଖ୍ୟମନ୍ତୀ କହିଛନ୍ତି ଏହି ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ ବିପର୍ଯ୍ୟ ପ୍ରଶମନ ଦିଗରେ ସହାୟକ ହେବ ଐତିହ୍ୟସ୍ଥୁଳୀ ଗୁଡ଼ିକୁ ସୁରକ୍ଷା ଦେବା ପାଇଁ ମୁଖ୍ୟମନ୍ତୀ ଗୁରୁତ୍ୱାରୋପ କରିଥିଲେ

ସେଥିପାଇଁ ଏଗୁଡିକର ସ୍ବରକ୍ଷା ଅତ୍ୟନ୍ତ ଆବଶ୍ୟକ

ଏନେଇ ଏକ ଦଳ ଅନୁଧ୍ଧାନ କରିସାରିଛି ଏବଂ ସକାରାତ୍କକ ରିପୋର୍ଟ ମିଳିଛି

ଏହି କାର୍ଯ୍ୟକ୍ରମରେ ଭାରତ ବାଂଲାଦେଶ ମିଆଁମାର ଶ୍ରୀଲଙ୍କା ଓ ନେପାଳର ପ୍ରତିନିଧିମାନେ ସାମିଲ ହୋଇଛନ୍ତି

ମଠ ମନ୍ଦିର ସହିତ ଅନ୍ୟାନ୍ୟ ଧର୍ମାନୁଷ୍ଠାନର ଉଛେଦ ହେବ

ସମସ୍ତଙ୍କୁ ପ୍ରଥମେ ଥଇଥାନ କରାଯାଉଛି

ତେବେ ଅବସ୍ଥା ଗୁରୁତର ହେବାରୁ କଟକ ଏସସିବି ମେଡିକାଲକୁ ସ୍ଚାନାନ୍ତର କରିବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ